ଗ୍ୟାରି ଓଲ୍ଡ୍ମ୍ୟାନ୍ ଶ୍ରେଷ୍ଠ ଅଭିନେତା ଏବଂ ଦ ସେପ୍ ଅଫ୍ ୱାଟର୍କୁ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ଓସ୍କାର୍ ପୁରସ୍କାରରେ ସମ୍ମାନିତ କରାଯାଇଛି

ବିରୋଧି ଦଳର ହଟ୍ଟଗୋଳଯୋଗୁଁ ଲୋକସଭା ମଧ୍ୟାହୁ ପର୍ଯ୍ୟନ୍ତ ମୁଲତବୀ ହୋଇଥିଲା ଗୃହର କାର୍ଯ୍ୟ ଆରମ୍ଭ ହେବାମାତ୍ରେ କଂଗ୍ରେସ ଟିଏମ୍ସି ଏବଂ ବାମପର୍ନୀ ଦଳର ସଦସ୍ୟମାନେ ଗହଶା ବ୍ୟବସାୟୀ ନିରବ ମୋଦି ତଥା ଅନ୍ୟମାନଙ୍କର ବ୍ୟାଙ୍କ୍ ଠକେଇ ମାମଲା ଉପରେ ଆଲୋଚନାପାଇଁ ଦାବି କରିଥିଲେ ଓ୍ୱାଇଏସ୍ଆର୍ କଂଗ୍ରେସ ଓ ତେଲୁଗୁଦେଶମ୍ ପାର୍ଟି ସଦସ୍ୟମାନେ ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପ୍ରଦାନ ଦାବିରେ ସ୍କୋଗାନମାନ ଦେଇଥିଲେ

ବିରୋଧି ସଦସ୍ୟମାନେ ହୋ ହଲ୍ଲା କରି ଗୃହର ମଧ୍ୟଭାଗକ୍ତ ଚାଲିଆସିବାର୍ ବାଚସ୍କତି ସୁମିତ୍ରା ମହାଜନ ଗୃହକୁ ମଧ୍ୟାହ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ

ରାଜ୍ୟସଭାରେ ଗୃହକାର୍ଯ୍ୟ ଆରମ୍ଭ ହେବାକ୍ଷଣି ଟିଏମ୍ସି ଏଆଇଏଡିଏମ୍କେ ଏବଂ ଟିଡିପି ସଦସ୍ୟମାନେ ସେମାନଙ୍କର ଦାବି ନେଇ ଗୃହର ମଧ୍ୟଭାଗକୁ ଚାଲିଆସିଥିଲେ ଗହଶା ବ୍ୟବସାୟୀ ନିରବ ମୋଦିଙ୍କୁ ଭାରତକୁ ଫେରାଇ ଆଶିବାପାଇଁ ଟିଏମ୍ସି ସଦସ୍ୟମାନେ ଦାବି କରିଥିଲେ ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶ ପରେ କାବେରୀ ନଦୀ ପରିଚାଳନା ବୋର୍ଡ଼ ନିଯୁକ୍ତ କରି ରାଜଁଗୁଡ଼ିକ ମଧ୍ୟରେ ଜଳ ଆବଶ୍ଚନ ପ୍ରକ୍ରିୟା ତଦାରଖ ପାଇଁ ଏଆଇଏଡିଏମ୍କେ ସଦସ୍ୟମାନେ ଦାବି କରିଥିଲେ ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପ୍ରଦାନ ଦାବିରେ କଂଗ୍ରେସର ଡକ୍କର କେଭିପି ରାମଚନ୍ଦ୍ର ରାଓ ପ୍ଲାକାର୍ଡ଼ ପ୍ରଦର୍ଶନ କରିଥିଲେ

ବିକେପି ପିଏମ୍ ୱେଲ୍କମ୍ ତିନିଟିଯାକ ଉତ୍ତର ପୂର୍ବାଞ୍ଚଳ ରାଜ୍ୟର ସଦ୍ୟ ସମାପିତ ବିଧାନସଭା ନିର୍ବାଚନରେ ବିକେପି ଏବଂ ଏହାର ମେଣ୍ଟ ଦଳଗୁଡ଼ିକର ବିପୁଳ ବିଜୟପାଇଁ ଆଜି ପାର୍ଲାମେଣ୍ଟ ଭବନ ପରିସର ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭବ୍ୟ ସମ୍ଭର୍ଦ୍ଧନା ଜ୍ଞାପନ କରାଯାଇଛି ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟର ପ୍ରଥମ ଦିବସରେ ବିକେପି ଅଧ୍ୟକ୍ଷ ଅମିତ୍ ଶାହାଙ୍କ ସମତେ ଅନେକ କେନ୍ଦ୍ରମନ୍ତ୍ରୀ ଦଳୀୟ ସାଂସଦ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିବା ସହ ଦଳ ସପକ୍ଷରେ ସ୍ଲୋଗାନମାନ ଦେଇଥିଲେ ଶ୍ରୀ ଶାହା ପ୍ରଧାନମନ୍ତ୍ରୀଙ୍କୁ ଉତ୍ତର ପୂର୍ବାଞ୍ଚଳର ପାରମ୍ପରିକ ଗାମୁଛା ଉପହାର ଦେଇଥିଲେ ଗୋଏଲ୍ ନିରବ ମୋଦି ରେଳବାଇ ମନ୍ତ୍ରୀ ପିୟୁଷ୍ ଗୋଏଲ୍ ଅଭିଯୋଗ କରିଛନ୍ତି ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ୍ ମହାଠକେଇ ମାମଲାରେ କଂଗ୍ରେସ ଦୃଷ୍ଟି ହଟେଇବାର ନୀତି ଅବଲମ୍ବନ କରୁଛି ସଂସଦ ବାହାରେ ଗଣମାଧ୍ୟମ ପ୍ରତିନିଧିମାନଙ୍କ ସହ ଆଲୋଚନାବେଳେ ଶ୍ରୀ ଗୋଏଲ୍ କହିଛନ୍ତି ନିରବ ମୋଦି ଏବଂ ମେହୁଲ୍ ଚୋକ୍ସିଙ୍କୁ ୟୁପିଏ ସରକାରଙ୍କ ଅମଳରେ ଋଣ ପ୍ରଦାନ କରାଯାଇଥିଲା ଏବଂ ବର୍ତ୍ତମାନ ଏନ୍ଡିଏ ସରକାର ସେହି ସମୟରେ ଦୁର୍ନୀତି ଓ ବେନିୟମ ରଣ ପ୍ରଦାନ ପ୍ରକ୍ରିୟାର ସଂଶୋଧନପାଇଁ ପଦକ୍ଷେପ ଗ୍ରହଣ କରୁଛନ୍ତି ଏହି ପ୍ରସଙ୍ଗ ନେଇ ନରେନ୍ଦ୍ର ମୋଦିଙ୍କ ସରକାର ଯେଉଁ ପଦକ୍ଷେପ ନେଉଛନ୍ତି କଂଗ୍ରେସ ତାକୁ ସହଜରେ ଗ୍ରହଣ କରିପାରୁ ନାହିଁ ସଂସଦୀୟ ବ୍ୟାପାର ମନ୍ତ୍ରୀ ଅନନ୍ତ କୁମାର ଅଭିଯୋଗ କରିଛନ୍ତି ନିର୍ବାଚନରେ ବାରମ୍ଘାର ପରାସ୍ତ ହେଉଥିବାରୁ କଂଗ୍ରେସ ଦଳ ବ୍ୟତିବ୍ୟସ୍ତ ହୋଇପଡ଼ିଛି ସେ କହିଛନ୍ତି ଉତ୍ତର ପୂର୍ବାଞ୍ଚଳ ଭଳି ଆଗାମୀ କର୍ଷ୍ଣାଟକ ବିଧାନସଭା ନିର୍ବାଚନରେ ମଧ୍ୟ ବିକେପି ବିପ୍ତଳ ବିଜୟ ହାସଲ କରିବ ଟିଡିପି ପ୍ରୋଟେଷ୍ଟ ଆନ୍ଧ୍ରପ୍ରଦେଶକ୍ ସ୍ତତ୍ତ ରାଜ୍ୟ ମାନ୍ୟତା ପ୍ରଦାନ ତଥା ରାଜ୍ୟକ୍ ବିଭିନ୍ନ ଆର୍ଥିକ ସହାୟତା ଯୋଗାଣ ଦାବି ନେଇ ତେଲ୍ରଗ୍ରଦେଶମ୍ ପାର୍ଟିର ସାଂସଦମାନେ ଆଜି ସଂସଦରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଦାବି ସପକ୍ଷରେ ପୋଷ୍ଟର ପ୍ରଦର୍ଶନ ସହ ସେମାନେ ବିଭିନ୍ନ ସ୍କୋଗାନ ଦେଇଥିଲେ ବ୍ୟାଙ୍କ୍ ଠକେଇ ମାମଲାକୁ ନେଇ ତୂଣମୂଳ କଂଗ୍ରେସ ପକ୍ଷରୁ ମଧ୍ୟ ପୃଥକ୍ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ସାଂସଦମାନେ କେନ୍ଦ୍ର ସରକାରଙ୍କ ବିର୍ତ୍ଧରେ ସ୍କୋଗାନମାନ ଦେଇଥିଲେ କୋର୍ଟ ମିଶା ଦିଲ୍ଲୀର ଏକ ସ୍ୱତନ୍ତ୍ର କୋର୍ଟ ବେଆଇନ୍ ଅର୍ଥ କାରବାର ମାମଲାରେ ଲାଲ୍ ପ୍ରସାଦ ଯାଦବଙ୍କ ଝିଅ ମିଶା ଭାରତୀ ଓ ତାଙ୍କ ସ୍ୱାମୀଙ୍କ ଜାମିନ ପ୍ରଦାନ କରିଛନ୍ତି ଦୂଇ ଲକ୍ଷ ଟଙ୍କା ଓ ସମପରିମାଣର ବ୍ୟକ୍ତିଗତ ମ୍ରଚାଲିକା ବଦଳରେ ସ୍ୱତନ୍ତ୍ର ବିଚାରପତି ଅରବିନ୍ଦ୍ କ୍ରମାର ଭାରତୀ ଓ ତାଙ୍କ ପତିଙ୍କ ଜାମିନ୍ ପ୍ରଦାନ କରିଛନ୍ତି ତେବେ କୋର୍ଟର ବିନା ଅନୁମତିରେ ସେମାନେ ଦେଶ ବାହାରକୁ ଯାଇପାରିବେ ନାହିଁ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଗତବର୍ଷ ଡିସେମ୍ବର ମାସରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଦାଏର ହୋଇଥିବା ଅଭିଯୋଗ ବିଚାରକୁ ନେଇ କୋର୍ଟ ଗତ ମାସରେ ଭାରତୀ ଏବଂ ତାଙ୍କ ପତିଙ୍କ ବିରୁଦ୍ଧରେ ସମନ୍ ଜାରି କରିଥିଲା ବେଆଇନ୍ ଅର୍ଥ କାରବାର ମାମଲାରେ ପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶଳୟ ଉଭୟଙ୍କର ଦିଲ୍ଲୀ ସ୍ଥିତ ଏକ ଫାର୍ମ ହାଉସ୍କୁ ବାଜ୍ୟାପ୍ତ କରିଥିଲା

ଏହି ସାନି ଆବେଦନରେ କାର୍ତ୍ତି ଇଡିଦ୍ୱାରା କାରି ସମନ୍କୁ ଚ୍ୟାଲେଞ୍ କରି ଉଲ୍ଲେଖ କରିଛନ୍ତି ସିବିଆଇଦ୍ୱାରା ଦାଖଲ ହୋଇଥିବା ଏଫ୍ଆଇଆର୍କୁ ଭିତ୍ତିକରି ସମନ୍ ଜାରି କରିବାର ଅଧିକାର ଇଡିର ନାହିଁ ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ସୁପ୍ରିମ୍କୋର୍ଟ ବେଞ୍ଚ୍ ଆସନ୍ତାକାଲିପାଇଁ ଧାର୍ଯ୍ୟ ଅନ୍ୟାନ୍ୟ ମାମଲା ସହିତ ଏହି ମାମଲାର ଶୁଣାଣିପାଇଁ ରାଜି ହୋଇଥିଲେ ଏହି ମାମଲାରେ ବର୍ତ୍ତମାନ ସିବିଆଇ ହାଜତରେ ଥିବା କାର୍ତ୍ତି ଚିଦାୟରମ୍ଙ୍କ ଆଗୁଆ ଜାମିନ୍ ଆବେଦନ ଉପରେ ମଧ୍ୟ ସୁପ୍ରିମ୍କୋର୍ଟ ଆସନ୍ତାକାଲି ଶୁଣାଣି କରିବେ

କେନ୍ଦ୍ର ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା କେଜେ ଆଲଫନ୍ସ ଶିଲଂଠାରେ କହିଛନ୍ତି ଯେ ରାଜ୍ୟପାଳ ଗଙ୍ଗା ପ୍ରସାଦ ଇତିମଧ୍ୟରେ ସରକାର ଗଠନ ପାଇଁ ଶ୍ରୀ ସାଙ୍ଗ୍ମାଙ୍କୁ ନିମନ୍ତ୍ରଣ କରିଛନ୍ତି ଏବଂ ସେ ଆସନ୍ତାକାଲି ଶପଥ ଗ୍ରହଣ କରିବେ

ତାଙ୍କୁ ବିଜେପି ଏଚଏସ ପି ଡିପି ୟୁନାଟେଡ ଡେମୋକ୍ରାଟିକ୍ ପାର୍ଟି ପିଡିଏଫ ତଥା ସ୍ୱାଧୀନ ବିଧାୟକମାନେ ସମର୍ଥନ କରୁଛନ୍ତି କର୍ନଡ ସାଙ୍ଗ୍ମା ମେଘାଳୟର ଜଣେ ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ଲୋକସଭା ବାଚସ୍କତି ପିଏସ ସାଙ୍ଗ୍ମାଙ୍କ ପୁଅ

ସେହିପରି ଡାର୍କେଷ୍ଟ ଆୱାର' ଚଳଚ୍ଚିତ୍ରରେ ନିଖୁଣ ଅଭିନୟ ପାଇଁ ଗ୍ୟାରି ଓଲ୍ଡ୍ମ୍ୟାନ୍ ଶ୍ରେଷ ଅଭିନେତା ପ୍ରରସ୍କାର ଲାଭ କରିଛନ୍ତି

ଏହି ଚିତ୍ର ପାଇଁ ଡେଲ୍ ଟୋରୋଙ୍କୁ ମଧ୍ୟ ଶ୍ରେଷ୍ଠ ନିର୍ଦ୍ଦେଶକର ପୁରସ୍କାର ମିଳିଛି

ଏହି ଅବସରରେ ଭାରତର ବର୍ଷୀୟାନ୍ ଚଳଚ୍ଚିତ୍ର ଅଭିନେତା ସ୍ୱର୍ଗତ ଶଶିକାପୁର ଓ ଶ୍ରୀଦେବୀଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା ସ୍କୁଟିଂ ମେକିକୋର ଗ୍ରଆଡାଲାଜାରାଠାରେ ଆନ୍ତର୍ଜାତିକ ବନ୍ଧ୍ରକ ଚାଳନା କ୍ରୀଡ଼ା ମହାସଂଘଦ୍ୱାରା ଆୟୋଜିତ ବିଶ୍ୱ ବନ୍ଧୁକ ଚାଳନା ପ୍ରତିଯୋଗିତାରେ ମନ୍ତୁ ଭାକେର୍ଙ୍କ ସ୍ୱର୍ଷ ଓ ରବି କୁମାରଙ୍କ ବ୍ରୋଞ୍ଜ୍ ପଦକ ହାସଲ ପରେ ଭାରତ ପଦକ ତାଲିକାର ଶୀର୍ଷରେ ପହଞ୍ଚୁଛି

ଏହା ତାଙ୍କର ପ୍ରଥମ ବିଶ୍ୱକପ୍ ମେଡାଲ୍

ହଙ୍ଗେରିର ଇସ୍ତାଭାନ ପେନି ସ୍ୱର୍ଷପଦକ ହାସଲ କରିଥିବାବେଳେ ଅଷ୍ଟ୍ରେଲିଆର ଆଲେକ୍ଜାଣ୍ଡାର ସ୍କମିର୍ଲ ରେରିପ୍ୟପଦକ ପାଇଛନ୍ତି

ଇରାନୀ ସିଙ୍ଗଲ୍ ୱିଣ୍ଡୋ ସ୍ଚଚନା ଓ ପ୍ରସାରଣ ମନ୍ତ୍ରୀ ସ୍ବତି ଇରାନୀ କହିଛନ୍ତି ସରକାର ଆସନ୍ତା ଦୁଇ ମାସ ମଧ୍ୟରେ ଫିଲ୍ମ ନିର୍ମାତାମାନଙ୍କ କାର୍ଯ୍ୟଧାରାକୁ ତ୍ୱରିତ ଓ ସୁଗମ କରିବାପାଇଁ ଗୋଟିଏ ଛାତତଳେ ସିଙ୍ଗଲ ୱିଷ୍ଣୋ କ୍ଲିଅରାନ୍ସ ସିଷ୍ଟମ୍ କାର୍ଯ୍ୟକାରୀ କରିବାକୁ ଲକ୍ଷ୍ୟ ରଖିଛନ୍ତି